ଏହା ବ୍ୟତୀତ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ତା କହିଛନ୍ତି

ଫସଲ ବୀମା ଅନୁସାରେ ଧାନ ଚାଷୀଙ୍ଙ୍ ସହାୟତା ପ୍ରଦାନ କରିବା ପାଇଁ ସରକାର ନିଷ୍ବଉି ନେଇଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଖିରୁ ମଧ୍ଧ ସହାୟତା ଦିଆଯିବ ବୋଲି ସେ କହିଛନ୍ତି

ଗତକାଲି ସ୍ଚଳଭାଗ ଛୁଇଁବା ପରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଉଉର ଉଉର ପୂର୍ବ ଦିଗରେ ଗତି କରୁଛି

ବିଶେଷକରି ପଣିମ ଓ ଦକ୍ଷିଶ ଓଡ଼ିଶାରେ ଅଧିକ ବର୍ଷା ହୋଇଛି

ଅପରପକ୍ଷେ କିଲ୍ଲା କୃଷି ଓ ରାଜସ୍ୱ ବିଭାଗ ଏକାଠି ପ୍ରଭାବିତ ଚାଷବାସର କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଆଜି ଜିଲ୍ଲାପାଳ ମଧୁସ୍ଦନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି

କିଲ୍ଲା ପ୍ରଶାସନ ଓ ସରକାର କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ ଚାଷୀମାନେ ଦାବି କରିଛନ୍ତି

ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି

ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଜେପି ଅଭିଯୋଗ କରିଛି ବନ୍ଦ ପାଳନ ପ୍ରଭାବରେ ବାରିପଦା ସମେତ ଉଦଳା କରଞିଆ ଏବଂ ରାଇରଙ୍ଗପୁରଠାରେ ବିଚାର ବିଭାଗୀୟ ଅଦାଲତ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଡାକଘର ଶିକ୍ଷାନୁଷ୍ଠାନ ଦୋକାନ ବକାର ବନ୍ଦ ରହିଛି

ବର୍ଷା ମଧ୍ଧ ଏହି ଅଙ୍ଗନଓ୍ୱାଡ଼ି ଆନ୍ଦୋଳନକାରୀଙ୍କୁ ଉଠାଇ ପାରିନାହିଁ

ଦାବି ପ୍ରରଣ ନ ହେଲା ଯାଏଁ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି